ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସରିବା ପରେ ଚାରା ରୋପଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ଆକି ନୌସେନା ଏବଂ ବାୟୁସେନା ପକ୍ଷରୁ ଆକାଶମାର୍ଗରୁ ପୁରୀ ଓ ଏହାର ଆଖପାଖ ଅଞ୍ଚଳରେ ରିଲିଫ୍ ଯୋଗାଇ ଦିଆଯାଇଛି

ଅନ୍ୟ ପକ୍ଷରେ ବିଭିନ୍ ଆଶ୍ରୟ ସ୍ଚୁଳରେ ଥିବା ଲୋକମାନଙ୍କୁ ରକ୍ଷା ଖାଦ୍ଧ ମଧ୍ଧ ଯୋଗାଇ ଦିଆଯାଉଛି

ତେବେ ପୁରୀରେ କ୍ଷୟକ୍ଷତିର ପରିମାଣ ବହୁତ ଅଧିକ ହୋଇଛି

ହସ୍ୱିଟାଲ୍ ରେଲଓଓ ଏବଂ ଏୟାର୍ପୋର୍ଟ୍ ଆଦି ସଂସ୍କା ଏହା ମଧ୍ଧରେ ଅନ୍ତର୍ଭ୍ରକ୍ତ ଆସନ୍ତାକାଲି ଘରୋଇ ଉପଭୋକ୍ତା ବିଦ୍ୟୁତ୍ ଯୋଗାଣ ନେଇ ପଦକ୍ଷେପ ନିଆଯାଉଛି

କଟକରେ ସମସ୍ତ ଗ୍ରୀଡ୍ ମରାମତିକାମ ପ୍ରାୟ ଶେଷ ହୋଇଥିବା ବେଳେ ଆସନ୍ତାକାଲି ସୁଦ୍ଧା ଭୁବନେଶ୍ୱରରେ ଶେଷ ହୋଇଯିବ ତେବେ ପୁରୀରେ ଏଥିପାଇଁ ଆହୁରି ତିନି ଦିନ ସମୟ ଲାଗିବ ବୋଲି ବିଦ୍ୟୁତ୍ ଯୋଗାଶ ବିଭାଗର ଜଶେ ଅଧିକାରୀଙ୍ଙ ସ୍ ତ୍ରରୁ ଜଣାପଡ଼ିଛି

ତେବେ ଆଗକୁ ପରୀକ୍ଷା ହେବା ନେଇ ବିଙ୍କପ୍ତି ପ୍ରକାଶ ପାଇବ ବୋଲି ବିପିୟୁଟିର ପରୀକ୍ଷା ନିର୍ଦ୍ଦେଶକ ସ୍ଚନା ଦେଇଛନ୍ତି

ଚାଳଛପର ମାଟିଘର ମଧ୍ଧ ଭୁଷୁଡି ପଡିଛି